ପିଏମ୍ ଇଣ୍ଟର୍ ଆକ୍ସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ଅପରାହ୍ରରେ 'ନମୋ ଆପ୍' ମାଧ୍ୟମରେ ଆନ୍ଧ୍ରପ୍ରଦେଶର ଅନନ୍ତପୁର କଡାପ୍ସା କୁର୍ନୁଲ୍ ନରସରାଓପେଟା ଓ ତିରୁପତିର ବୁଥ୍ୟରୀୟ ବିଜେପି କର୍ମୀମାନଙ୍କ ସହ ମତ ବିନିମୟ କରିବେ ଏହା ମଧ୍ୟ ଫେସ୍ବୁକ୍ ପେଜ୍ରେ ସିଧାସଳଖ ଦେଖିହେବ ପିଏମ୍ ଓଡ଼ିଶା ଝାଡ଼ଖଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳରେ ରାଜପଥ ରେଳପଥ ଓ ଆକାଶପଥର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି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

ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ରତଗତିରେ ଆଗେଇ ଚାଲିଛି

ସିବିଆଇର ସ୍ୱତନ୍ତ ବିଚାରପତି ଅରବିନ୍ଦ କୁମାର ପ୍ରବର୍ଭନ ନିର୍ଦ୍ଦେଶାଳୟର ଆବେଦନ ଉପରେ ଶୁଶାଣି ପରେ ଏହି ରାୟ ଦେଇଛନ୍ତି

ଏହି ସମ୍ପର୍କିତ ସିବିଆଇ ମାମଲାରେ ତାଙ୍କୁ ତିହାର ଜେଲ୍ରେ ରଖାଯାଇଥିଲା ରାଠୋର ମେଡିଆ ରିପୋର୍ଟ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଗଣମାଧ୍ୟମଗୁଡ଼ିକ ଉପରେ ନଜର ରଖିବା ପାଇଁ ସରକାର ବେସରକାରୀ ସଂସ୍ଥାଗୁଡ଼ିକୁ ଭଡ଼ାରେ କାମରେ ଲଗାଇବାର ଯୋଜନା କରୁଥିବା ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସ୍କଚନା ଓ ପ୍ରସାରଣ ମନ୍ତ୍ରୀ କର୍ଷ୍ଣେଲ ରାଜ୍ୟବର୍ଦ୍ଧନ ରାଠୋର ପ୍ରତ୍ୟାଖାନ କରିଛନ୍ତି ପତ୍ର ସ୍କଚନା ବ୍ୟୁରୋ ପକ୍ଷରୁ ଏ ସଂକ୍ରାନ୍ତୀୟ ନିଲାମି ବିଞ୍ଜପ୍ତି କାରି କରାଯାଇଥିବା ଏକ ନ୍ୟୁଜ୍ ପୋର୍ଟାଲରେ ସଂପ୍ରତି ପ୍ରକାଶ ପାଇଥିଲା ମୁଦ୍ରଶ ଇଲୋକ୍କୋନିକ ଅନ୍ଲାଇନ୍ ଓ ସାମାଜିକ ଗଣମାଧ୍ୟମ ଗୁଡ଼ିକର ସଂକ୍ରାନ୍ତରେ ଫିଡ୍ବ୍ୟାକ୍ ସେବା ବିଶ୍ଳେଷଣ ଓ ଗଣମାଧ୍ୟମ ଏକତ୍ରୀକରଣ ପାଇଁ ବାହ୍ୟ ସଂସ୍ଥାଗୁଡ଼ିକୁ ନିଯୁକ୍ତ କରିବା ସକାଶେ ଏହି ବିଞ୍ଜପ୍ତି କାରି କରାଯାଇଥିବା କୁହାଯାଇଥିଲା ଶ୍ରୀ ରାଠୋର ଟ୍ୱିଟ୍ କରି କହିଛନ୍ତି ପୂର୍ବରୁ ଏ ସଂକ୍ରାନ୍ତୀୟ ଚୁକ୍ତି ବିଜ୍ଞପ୍ତି କାରି କରାଯାଇଥିଲା କିନ୍ତୁ ଏଥର କେବଳ ସାମାଜିକ ଗଣମାଧ୍ୟମକୁ ଯୋଡ଼ାଯାଇଛି ସେ କହିଛନ୍ତି ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବାରୁ ଏହି କ୍ଷେତ୍ରରେ କ'ଣ ସବୁ ଘଟୁଛି ସରକାର ତାହା ଜାଣିବାକୁ ଚାହିଁଛନ୍ତି ସେ କହିଛନ୍ତି ସାର୍ବଜନୀନ ୱେବ୍ସାଇଟ୍ ଗୁଡ଼ିକରେ ଲୋକମାନେ କ'ଣ କହୁଛନ୍ତି ସେ ବିଷୟରେ ସରକାର ଜାଶିବାକୁ ଚାହୁଁଛନ୍ତି ଫଳରେ ଆବଶ୍ୟକ ସ୍ଥଳେ ସରକାରୀ ନୀତି ଗୁଡ଼ିକରେ ତ୍ରଟିଗୁଡ଼ିକୁ ସଂଶୋଧନ କରାଯାଇପାରିବ

ଦଳପକ୍ଷରୁ ଜାରି ଏକ ପ୍ରେସ୍ ବିବୃଭି ଅନୁସାରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ୍ଙ୍କୁ ତାମିଲ୍ନାଡୁ ପୁଦୁଚେରୀ ଓ ଆଶ୍ଡାମାନ ନିକୋବର ଦାୟିତ୍ୱ ଦିଆଯାଇଛି ଏହିସବୁ ରାଜ୍ୟର ଉପପ୍ରଭାରୀ ଭାବେ କେନ୍ଦ୍ରମନ୍ତ୍ରୀ ସିଟି ରବି ନିଯୁକ୍ତ ହୋଇଛନ୍ତି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 ସେହିପରି ମୁରଲୀଧର ରାଓ କର୍ଷ୍ଣାଟକ ଦାୟିତ୍ୱରେ ରହିବେ ଏବଂ କିରଣ ମାହେଶ୍ୱରୀ ତାଙ୍କୁ ସହାୟତା କରିବେ ସେହିଭଳି ହରିୟାଣା ଦାୟିତ୍ୱରେ କଲ୍ରାଜ ମିଶ୍ର ଏବଂ ବିଶ୍ୱାସ ସାରଙ୍ଗ ରହିଥିବାବେଳେ ଅବିନାଶ ରାୟ ଖାନ୍ୱାଙ୍କୁ ତ୍ରିପୁରା ଓ ଜନ୍ମୁ କାଶ୍ମୀର ଦାୟିତ୍ୱ ଦିଆଯାଇଛି

ତଦନ୍ରସାରେ ତ୍ରଟିବିଚ୍ୟୁତି ନିର୍ଣ୍ଣୟ କରାଯିବ ବୋଲି ସେ ସ୍ବଚନା ଦେଇଛନ୍ତି

ଏହି କମିଟି ଗଠନ କରିବା ପାଇଁ ଗତ ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀପରିଷଦ ମଞ୍ଜରୀ ପ୍ରଦାନ କରିଥିଲେ ସ୍ନୋ ଫଲ ବର୍ଷା ଓ ବରଫପାତ ଯୋଗୁଁ କାଞ୍ଗୁ କାଶ୍ମୀରର ଉତ୍ତର ପାର୍ବତ୍ୟାଞ୍ଚଳରେ ସଧାରଣ ଜନଜୀବନ ପ୍ରଭାବିତ ହୋଇଛି ପ୍ରବଳ ବରଫପାତ ଯୋଗୁଁ ତିନିଦିନ ଧରି ତିନିଡକ୍କନରୁ ଅଧିକ ପାସେଞ୍ଜର ଉତ୍ତର କାଶ୍ମୀରର କୁପଓ୍ୱାଡା ଜିଲ୍ଲାର ସାଧନା ଶୀର୍ଷରେ ଅଟକି ରହିଛନ୍ତି ପ୍ରଶାସନ ଯବାନମାନଙ୍କ ସହ ମିଶି ସେମାନଙ୍କୁ ବିମାନଦ୍ୱାରା ଉଦ୍ଧାର ପାଇଁ ଚେଷ୍ଟା କରୁଛି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତିନିଫୁଟରୁ ପାଞ୍ଚଫୁଟ ଉଚ୍ଚତାର ବରଫ ଜମିଯିବା ଫଳରେ ସ୍ଥାନୀୟ ପରିବହନ ବ୍ୟବସ୍ଥା ଗୁରୁତରଭାବେ ପ୍ରଭାବିତ ହୋଇଛି ହିମାଚଳପ୍ରଦେଶ ପ୍ରଦେଶର କୁଲୁ ଚାମ୍ଘା କିନ୍ନର ଏବଂ ଲାହୌଲ ସ୍ୱିତି ଜିଲ୍ଲାରେ ଶୀତ ଲହରୀ ଜାରୀ ରହିବା ସହ ବରଫପାତ ଓ ବର୍ଷା ହୋଇଛି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବରଫପାତ ବର୍ଷା ଓ ଘ୍ରର୍ଣ୍ଣିଝଡ଼ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଉତ୍ତରାଖଣ୍ଡର ଶୀର୍ଷସ୍ଥାନ କେଦାରନାଥ ବଦ୍ରିନାଥ ଏବଂ ଆଲିରେ ଥିବା ସ୍କି କ୍ରୀଡ଼ା ପରିସରରେ ଗତକାଲି ବରଫପାତ ହୋଇଛି ଗରହୱାଲ ଓ କୁମାଉନ ଅଞ୍ଚଳରେ ଆଜି ପ୍ରବଳ ବରଫପାତ ଓ ବର୍ଷା ହେବ ବୋଲି ପାଶିପାଗ ବିଭାଗ କହିଛି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ସକାଳେ ଝିପିଝିପି ବର୍ଷା ହୋଇଛି ଦିଲ୍ଲୀର ବାୟୁ ପ୍ରଦୃଷଣରେ ଗତକାଲି ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ ଏହା ଉଦ୍ବେଗଜନକ ସ୍ତରରୁ ହ୍ରାସ ପାଇ ଅତି ଖରାପ ଶ୍ରେଣୀରେ ରହିଥିଲା

ଆଜି ସକାଳୁ ଆଶ୍ଡାମାନ ନିକୋବର ଦୀପରେ ପ୍ରବଳ ବର୍ଷା ହେଉଛି ଦ୍ୱୀପପୁଞ୍ଜ ମଧ୍ୟରେ ଚଳାଚଳ କରୁଥିବା କାହାଜ ଗୁଡ଼ିକୁ ବନ୍ଦ ରଖାଯାଇଛି ଲୋକମାନଙ୍କୁ ନିରାପଦସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ସମୁଦ୍ର ଭିତରକୁ ନଯିବା ପାଇଁ ମସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି ଦିଲ୍ଲୀ ଏୟାର କ୍ୱାଲିଟି ଦିଲ୍ଲୀରେ ଆଜି ସାମାନ୍ୟ ବର୍ଷା ହେବା ପରେ ପ୍ରଦୃଷଣ ମାତ୍ରା ଚଳିତ ବର୍ଷରେ ସର୍ବନିମ୍ନ ଥିବା ରେକର୍ଡ କରାଯାଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସିପିସିବି କହିଛି ବାୟୁର ମାନରେ ଯଥେଷ୍ଟ ଉନ୍ନତି ଘଟିଛି କିନ୍ତୁ ଅତି ଉଦ୍ବେଗଜନକ ସ୍ତରରୁ ହ୍ରାସ ପାଇ ଏବେ ଅତି ଖରାପ ଶ୍ରେଣୀରେ ରହିଛି

ଜାତୀୟ ବିପର୍ଯ୍ୟୟ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ମାନିଲାର ବାଇକଲ ପାର୍ବତ୍ୟାଞ୍ଚଳରେ ଶହେରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି

କର୍ତ୍ତ୍ୱପକ୍ଷ କହିଛନ୍ତି ଭୂସ୍କଳନ ଓ ପ୍ରବଳ ବର୍ଷା ଯୋଗୁଁ ଏହି ମୃତ୍ୟୁ ଘଟିଛି

ଭାରତ ଥାଇଲାଣ୍ଡ ବାହାରିନ ଏବଂ ୟୁଏଇ ସହ ଗ୍ରପ୍ ଏରେ ରହିଛି

ଖରାପ ଲାଇଟ୍ ଯୋଗୁଁ ଗତକାଲି ଖେଳ ହୋଇପାରିନଥିଲା

ବର୍ଷା ଯୋଗୁଁ ଖେଳ ବିଳମ୍ୟ ହୋଇଥିଲା